ମ୍ୟାଚ୍ର ନିର୍ଦ୍ଧାରିତ ସମୟ ମଧ୍ଧରେ ଉଭୟ ଦଳ କୌଣସି ଗୋଲ କରିପାରି ନ ଥିଲେ କୌଣସି ହକି ବିଶ୍ୱକପ୍ ଫାଇନାଲ୍ରେ ଉଭୟ ଦଳ ଗୋଲ୍ କରିନପାରିବା ଏକ ଇତିହାସ ପରେ ସୁଟ୍ଆଉଟ୍ ସଡନ୍ଡେଥ୍ ଖେଳାଯାଇଥିଲା

ଏହି ବିଶ୍ୱକପ୍ର ସଫଳ ଆୟୋଜନ ଲାଗି ସେ ଓଡ଼ିଶା ସରକାର ଓ ହକି ଇଣ୍ଡିଆକୁ ପ୍ରଶଂସା କରିଛନ୍ତି

ଆମ ନବରଙ୍ଗପୁର ସୟାଦଦାତା ଜଣାଇଛନ୍ତି ଗତକାଲିଠାରୁ ସେଠାରେ ପ୍ରବଳ ବର୍ଷା ଓ ପବନ କାରି ରହିଛି

ଏଥିସହ ଅମଳ ହୋଇ ବିଲରେ ପଡ଼ିଥିବା ଫସଲକୁ ସ୍ବରକିତ ସ୍ତାନରେ ରଖିବା ଲାଗି ପରାମର୍ଶ ଦିଆଯାଇଛି